ଭାରତ ପଟର୍ତ୍ତ ଏହାର କଡ଼ା ଜବାବ୍ ଦିଆଯାଇଛି

ଲକ୍ଷ ଲକ୍ଷ ଭକ୍ତ ଆଜି ସଙ୍ଗମଠାରେ ବୃଡ଼ ପକାଉଛନ୍ତି

ରାଜ୍ୟକୁ ତାଙ୍କର ଦୁଇ ଦିନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ହସ୍କିଟାଲ୍ର ନୂଆ ପିଜି ହଷ୍ଟେଲ୍କୁ ମଧ୍ୟ ଉଦ୍ଘାଟନ କରିଛନ୍ତି ସେ ହସ୍କିଟାଲ୍ ପରିସର ବୁଲି ଦେଖିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ପ୍ରଧାନମନ୍ତ୍ରୀ ଯୋଡ଼ିଆ ଲୁଣି ଜଳ ମଧୁରକରଣ କାରଖାନାର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ସେ ରାଜକୋଟ୍ କାନାଲୁସ୍ ରେଳ ଲାଇନ୍ର ଦୋହରୀକରଣ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏହାର ସମସ୍ତ ବଳ ପ୍ରୟୋଗ କରିବ ସେ କହିଛନ୍ତି ଦେଶର ସଶସ୍ତ ବାହିନୀର କାର୍ଯ୍ୟରେ ଦେଶର ସୁରକ୍ଷା ପାଇଁ ଭାରତର ସଙ୍କଚ୍ଚବଦ୍ଧତାର ପ୍ରତିଫଳନ ଦେଖିବାକୁ ମିଳେ ରାଷ୍ଟ୍ରପତି କହିଛନ୍ତି ସଶସ୍ତ ବାହିନୀର ବୀରତ୍ୱ ଓ ସାହସିକତାର ପରିଚୟ ଅକ୍ସଦିନ ପୂର୍ବେ ଦେଖିବାକୁ ମିଳିଛି

ରାଷ୍ଟ୍ରପତି କହିଛନ୍ତି ବିଶ୍ୱରେ ଭାରତର ସମ୍ମାନ ବୂଦ୍ଧି ପାଉଛି ଯାହା ଏହାର ସଶସ୍ତ ବାହିନୀର କ୍ଷମତା ସହ ସମ୍ପର୍ଣ୍ଣ ଖାପ ଖାଉଛି ଶ୍ରୀ କୋବିନ୍ଦ୍ ଆଜି ସକାଳେ କୋଏମ୍ଘାଟୁର୍ ନିକଟସ୍ଥ ସ୍କୁଲ୍ର୍ଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ଭାରତୀୟ ବିମାନ ବାହିନୀର ବ୍ୟାପକ ଆଧୁନିକୀକରଣ କରାଯାଉଛି ସମସ୍ତ ମାନବୀୟ ସହାୟତା ପ୍ରଦାନ ଓ ଦୁର୍ବିପାକ ରିଲିଫ୍ କାର୍ଯ୍ୟରେ ଆଗରେ ଥିବାରୁ ସେ ବିମାନ ବାହିନୀର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତୀୟ ବିମାନ ବାହିନୀର ଯବାନମାନଙ୍କ ବୀରତ୍ ଓ ସାହସିକତା ପାଇଁ ଦେଶ ଗର୍ବିତ

ଆଳି ସକାଳେ କୋଏୟାଟୁର୍ଠାରେ ପ୍ରେସିଡେଣ୍ଟ୍ସ୍ କଲର୍ସ ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଭାରତର ବିମାନ ଆକ୍ରମଣ ସଫଳ ହୋଇଥିବାର୍ ପାକିସ୍ତାନ ପଟର୍ ପ୍ରତି ଆକ୍ରମଣ କରାଯାଉଛି ଏ ସଂକ୍ରାନ୍ତରେ ଘଟିଥିବା କ୍ଷୟକ୍ଷତି ବିଷୟରେ କେବଳ ସରକାର ହିଁ ପ୍ରକାଶ କରିପାରିବେ ବୋଲି ସେ କହିଛନ୍ତି ବିମାନ ବାହିନୀ ଦ୍ୱାରା କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନ ଥାଏ ବୋଲି ସେ କହିଚ୍ଛନ୍ତି ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟମାନେ ଅଖ୍ନୁର୍ ସେକ୍ଟରର ଆଗୁଆ ଘାଟି ଓ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଛନ୍ତି

ଭାରତ ପଟରୁ ଦେଶର ଯବାନ୍ମାନେ ପାଲଟା ଆକ୍ରମଣ କରି ଏହାର ସଠିକ୍ ଜବାବ୍ ଦେଇଛନ୍ତି ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ ଇସି ଜେକେ ନିର୍ବାଚନ କମିଶନ୍ ଦଳ କମ୍ମୁ କାଶ୍ମୀରକୁ ଆଜିଠାରୁ ଦୁଇ ଦିନ ଗସ୍ତରେ ଯିବେ ସେଠାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପରିସ୍ଥିତିର ସମୀକ୍ଷା କରାଯିବ ନିର୍ବାଚନ କମିଶନ୍ ଦଳ ଆଜି ଶ୍ରୀନଗରଠାରେ ରାଜ୍ୟ ସରକାରୀ ଅଫିସର ଓ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟରେ ଗତ ଡିସେମ୍ବର ମାସରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି

ରାଇଜିଂ ଷ୍ଟାର୍ସ ବାହିନୀର ଜେନେରାଲ୍ ଅଫିସର କମାଣିଂ ଲେଫ୍ଟନାଣ୍ଟ କେନେରାଲ୍ କେଏସ୍ ନଇନ କେନେରାଲ୍ ରାଓ୍ୱତ୍ଙ୍କୁ ପରିସ୍ଥିତି ଓ ପ୍ରସ୍ତତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି ପ୍ରତିରକ୍ଷା ମ୍ରଖପାତ୍ରଙ୍କ କହିବା ଅନୁସାରେ ସେନାବାହିନୀ ମୁଖ୍ୟ ଆଗୁଆ ଘାଟିଗୁଡ଼ିକରେ ମୁତୟନ ଯବାନମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଶତ୍ରପକ୍ଷର ଯେକୌଣସି ଷଡ଼ଯନ୍ତ୍ରକୁ ପଣ୍ଡ କରିବାପାଇଁ ସେନାବାହିନୀର ଦକ୍ଷତାକୁ ନେଇ ସେ ଦୂଢ଼ ମନୋବଳ ପ୍ରକାଶ କରିଛନ୍ତି ସେ ଯବାନମାନଙ୍କର ଉଚ୍ଚ ନୈତିକ ସାହସ ଓ ପ୍ରସ୍ତତି ଦକ୍ଷତାର ପ୍ରଶଂସା କରିଛନ୍ତି ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଜାତୀୟ ନିରାପତ୍ତା ପରିଷଦର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବୈଦେଶିକ ମନ୍ତ୍ରୀ ସ୍ରଷମା ସ୍ୱରାଜ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ଅଂଶଗ୍ରହଣ କରିଥିଲେ ପ୍ରେସିଡେଣ୍ଟ ଆଧାର ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ମୋବାଇଲ୍ ସିମ୍କାର୍ଡ଼ ପାଇବା ଓ ବ୍ୟାଙ୍କ୍ ଜମାଖାତା ଖୋଲିବାପାଇଁ ଆଧାରକୁ ସ୍ୱେଚ୍ଛାକୃତ ଭାବେ ପ୍ରମାଣପତ୍ର ଆକାରରେ ଦେବା ସଂକ୍ରାନ୍ତ ଏକ ଅଧ୍ୟାଦେଶକୁ ସମ୍ମତି ପ୍ରଦାନ କରିଛନ୍ତି ରାଜ୍ୟସଭାରେ ଏସଂକ୍ରାନ୍ତୀୟ ବିଲ୍ ପାସ୍ ନ ହେବାରୁ ଏଭଳି ଅଧ୍ୟାଦେଶର ଆବଶ୍ୟକତା ପଡ଼ିଛି ଗତ ସପ୍ତାହରେ ଏହି ଅଧ୍ୟାଦେଶ ଜାରିକ୍ତ କେନ୍ଦ୍ର କ୍ୟାାବିନେଟ୍ ଅନ୍ତ୍ରମୋଦନ କରିଥିଲା ମହାଶିବରାତ୍ରୀ ଧାର୍ମିକ ମନୋଭାବ ଓ ପାରମ୍ପରିକ ରୀତିନୀତି ସହ ଆଜି ମହାଶିବରାତ୍ରୀ ପାଳିତ ହେଉଛି ମହାଶିବରାତ୍ରୀ ଭଗବାନ୍ ଶିବଙ୍କର ସବ୍ରଠ ପବିତ୍ର ଉତ୍ସବ ହଜାର ହଜାର ଭକ୍ତ ବିଭିନ୍ନ ଧାର୍ମିକ ସ୍ଥଳୀରେ ଏହି ଉପଲକ୍ଷେ ବୁଡ଼ ପକାଇଛନ୍ତି ବଡ଼ି ଭୋରୁ ଭକ୍ତମାନେ ଉପବାସ ଓ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଶିବରାତ୍ରୀ ପାଳନ କରୁଛନ୍ତି ବଡ଼ି ଭୋରୁ ଉତ୍ତର ପ୍ରଦେଶର ସଙ୍ଗମଠାରେ ଲକ୍ଷ ଲକ୍ଷ ଭକ୍ତ ପବିତ୍ର ବୁଡ଼ ପକାଇଛନ୍ତି ଆଜି ମଧ୍ୟ କ୍ୟୁମେଳା ସମାପନ ହେବ ନେପାଳରେ ଭକ୍ତମାନେ ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି

ଶ୍ରୀଲଙ୍କାରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ତାମିଲ୍ ହନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ମହାଶିବରାତ୍ରୀ ପାଳନ କରାଯାଉଛି ଲୋକମାନେ ମନ୍ଦିରଗୁଡ଼ିକୁ ଯାଇ ଭଗବାନ୍ ଶିବଙ୍କର ପୂଜାର୍ଚ୍ଚନା କରୁଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଶିବରାତ୍ରୀ ଅବସରରେ ଲୋକମାନଙ୍କୁ ଶୁଭେଛା ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଭଗବାନ୍ ଶିବ ଶାନ୍ତି ସମୃଦ୍ଧି ଓ ସୁଖ ଆଶିଦିଅନ୍ତୁ ଏହା ତାଙ୍କର କାମନା ପୂରୀ ମୋଦି ଗୋଭ୍ଟ୍ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହର୍ଦୀପ୍ ସିଂ ପୁରୀ କହିଛନ୍ତି ମୋଦି ସରକାର ପୂର୍ବତନ ୟୁପିଏ ସରକାରଙ୍କ ଭଳି ପାକିସ୍ତାନକୁ ଠିକଣା ଜବାବ ଦେବାରେ ପଣ୍ଟାତ୍ପଦ ନୁହନ୍ତି ଗତକାଲି ଲକ୍ଷ୍ନୌଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ପୁରୀ ୱିଙ୍ଗ୍ କମାଣ୍ଡର୍ ନିରାପଦରେ ସ୍ୱଦେଶରେ ଫେରିଆସିଥିବା ବିଷୟ ଉଠାଇଥିଲେ ସେ କହିଥିଲେ ପୂର୍ବତନ ୟୁପିଏ ସରକାର ପାକିସ୍ତାନ ବିରୁଦ୍ଧରେ ପଦକ୍ଷେପ ନେବାକୁ କୁଣ୍ଡା ପ୍ରକାଶ କର୍ତ୍ଥଲେ ଉଭୟ ଦେଶ ପରମାଣ୍ଡ ଶକ୍ତିସମ୍ପନ୍ନ ହୋଇଥିବାର୍ତ ସେମାନଙ୍କ ମଧ୍ୟରେ ଯେକୌଣସି ବିବାଦର ପରିଣାମ ଭୟାବହ ହେବ ବୋଲି ୟୁପିଏ ସରକାର କହିଆସୁଥିଲେ କିନ୍ତୁ ମୋଦି ସରକାର ସେଭଳି ଭାବୁ ନାହାନ୍ତି ଓ ଭାରତ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣର ସାହସିକତାର ସହ କଡ଼ା ଜବାବ ଦେଇଛି

ଦ୍ୱିପକ୍ଷୀୟ ସମ୍ପର୍କରେ ଉତ୍ତେଜନା ଯୋଗୁଁ ଏହି ଟେନ୍ ସେବାକ୍ ବାତିଲ କରାଯାଇଥିଲା

ଏହି ଟ୍ରେନ୍ ସୋମବାର ଓ ଗୁରୁବାର ଦିନ ଲାହୋର୍ରୁ ଆସିଥାଏ

କାତିସଂଘ ନିରାପଭା ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିଥିବା ଫ୍ରାନ୍ସ୍ ଭାରତ କର୍ମାନୀ ଓ ଜାପାନ୍କୁ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ପଦ ଦିଆଯିବାପାଇଁ ଏହାର ସମର୍ଥନକୁ ଦୋହରାଇଛି